ଆସନ୍ତା ଆଠ ଦଶଦିନ ଓଡ଼ିଶାପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉନ୍ନୟନ କମିଶନର୍ଙ୍ ସୂଚନା

ସେ କହିଛନ୍ତି କରୋନା ସ୍ଥିତି ନେଇ କେନ୍ଦ ସ୍ୱାସ୍ଥ୍ୟ ମନ୍ତୀ ଇତିମଧ୍ଧରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଚିହ୍ରଟ ହୋଇଥିବା ହଟ୍ସଟ ଅଅଳ ଗୁଡ଼ିକରେ ସଂକ୍ରମଣକୁ କିପରି ନିୟନ୍ତଣ କରାଯାଇପାରିବ ତାହା ଉପରେ ମତ ବିନିମୟ କରିଛନ୍ତି

ଅତ୍ୟବଶ୍ୟକ ସାମଗ୍ରୀର ଯୋଗାଶ ମଧ୍ଧ ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି

କେନ୍ଦ ସରକାରଙ୍କ ପକ୍ଷରୁ ଚୀନ୍ର ଏକ ସଂସ୍ଥାକୁ ଏଥିପାଇଁ ଅର୍ଡ଼ର ପ୍ରଦାନ କରାଯାଇଥିଲା ଏଶିକି ଦେଶରେ କରୋନା ପରୀକ୍ଷଣ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି

ତେବେ ଆଗାମୀ ଆଠ ଦଶ ଦିନ ଆମପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର

ଏହି ସ୍ୱାସ୍ଥ୍ୟ ତାଲିମ୍ କେନ୍ଦ୍ର ମାଧ୍ଧମରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ପ୍ରଦାନ କରାଯାଇ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ଅଧିକ ତ୍ୱରାନ୍ବିତ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତୀ ନବ ଦାସ ସୂଚନା ଦେଇଛନ୍ତି

ପରବର୍ଭୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ଏଥିରେ କୁହା ଯାଇଛି

ଅର୍ଥମନ୍ତୀଙ୍କ ଅନୁମୋଦନ କ୍ରମେ ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସମ୍ମୁକ୍ତ ବିଭାଗୀୟ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି